ଆଜି ସନ୍ଧ୍ୟାରେ ଏହି ଝଡ ସ୍କଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି

କୋଭିଡ୍ ଟୀକା କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ ଟୀକାର ବିକାଶ ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଆଶ୍ୱସ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାର କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ବିକଶିତ କର୍ତ୍ତିବା ଭାରତୀୟ ତଥା ବିଶ୍ୱସ୍ତରୀୟ ସଂସ୍ଥା ବଭିନ୍ନ ଦେଶର ସରକାର ଓ ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ସହିତ ନିୟମିତ ସମ୍ପର୍କରେ ଅଛନ୍ତି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦେଶର ସମସ୍ତ ନାଗରିକଙ୍କ ପାଇଁ ମିଳିବାକୁ ଥିବା ପ୍ରତିଷେଧକ ଆବଶ୍ୟକ ବୈଜ୍ଞାନିକ ସ୍ୱୀକୃତି ହାସଲ କରିବା ପରେ ପ୍ରଦାନ କରାଯିବ ଏବେ ଯେଉଁଭଳି ଆମେ ପ୍ରତିଟି ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରି କୋଭିଡ୍ ବିରୋଧରେ ସଂଗ୍ରାମ ଜାରି ରଖିଛୁ ଠିକ୍ ସେହିଭଳି ଏହାର ପ୍ରତିଷେଧକ କିଭଳି ସମସ୍ତଙ୍କ ନିକଟରେ ପହଞ୍ଚ ପାରିବ ତାହା ସୁନିଣ୍ଟିତ କରିବା ଉପରେ ଆମକୁ ପ୍ରାଥମିକତା ଦେବାକୁ ପଡିବ ସେ କହିଛନ୍ତି ପ୍ରତିଷେଧକ ପ୍ରଦାନ ବ୍ୟବସ୍ଥା କିଭଳି ସହଜ ବ୍ୟବସ୍ଥିତ ଏବଂ ଦୀର୍ଘସ୍ଥାୟୀ ହୋଇପାରିବ ତାହା ନିଶ୍ଚିତ କରିବା ସକାଶେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରତିଟି ସ୍ତରରେ ଏକନିଷ୍ଠ ଭାବେ କାର୍ଯ୍ୟ କରିବାକୁ ପଡିବ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକକାଳରେ ଏହା କହିଛନ୍ତି

ଏହି ଆଠଟି ରାଜ୍ୟ ହେଉଛି ହରିଆନା ଦିଲ୍ଲୀ କେରଳ ମହାରାଷ୍ଟ୍ର ଛତିଶଗଡ ରାଜସ୍ଥାନ ଗୁଜରାଟ ଏବଂ ପଣ୍ଟିମବଙ୍ଗ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ଶାହ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କ୍ୟାବିନେଟ୍ ସଚିବ ରାଜୀବ ଗୌବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥଲେ ଦିଲ୍ଲୀ ରାଜସ୍ଥାନ ଗୁଜରାଟ ମହାରାଷ୍ଟ୍ର ଛତିଶଗଡ ପଣ୍ଟିମବଙ୍ଗ ହରିଆନା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭିଡିଓ କନଫରେନ୍ଦିଂ ଯୋଗେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ ନମ୍ଭନା ପରୀକ୍ଷା ପାଇଁ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିଛନ୍ତି ଅଧିକ ନମ୍ରନା ପରୀକ୍ଷା ଯୋଗୁଁ ମୃତ୍ୟୁହାର କମ୍ କରାଯାଇପାରୁଛି

ଏହି ଦୁଇଦିନିଆ ସମ୍ମିଳନୀ ଲୋକସଭା ଦ୍ୱାରା ଆୟୋଜିତ ହେଉଛି ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସୁସଙ୍ଗତ ସମନ୍ୱୟ ଏକ ଚଳଚଞ୍ଚଳ ଗଣତନ୍ତ୍ରର ଚାବିକାଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଏହି ଅଶୀତମ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ଘୋଧନ କରିବେ

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଲୋକସଭା ବାଚସ୍କତି ତଥା ସମ୍ମିଳନୀର ଅଧ୍ୟକ୍ଷ ଓମ୍ ବିର୍ଲା ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଏହି ସମ୍ମିଳନୀରେ ଯୋଗ ଦେବେ

ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତିରକ୍ଷା ଓ ରାଷ୍ଟ୍ରୀୟ ସ୍ୱରକ୍ଷା ତଥା ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସେହି ଆପ୍ଗୁଡ଼ିକୁ ଅବରୋଧ କରାଯାଇଛି ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶ ଜାରି କରିଛି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ରିପୋର୍ଟକୁ ଭିଭି କରି ଏହି ପଦକ୍ଷେପ ନିଆଯାଇଛି

ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତ ସଂଧ୍ୟାରୁ ବର୍ଷା ଲାଗିରହିଛି

ଆଜି ସଂଧ୍ୟାରେ ଏହା କରାଇକଲ ଓ ମାଲାପୁରମ୍ ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ

ଘୂର୍ଷିବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳ ଫସଲର ବ୍ୟାପକ କ୍ଷତି ଘଟିବ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ଅଛି ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ଘର୍ଷ୍ଣିବାତ୍ୟା ଯେଉଁ ଅଞ୍ଚଳ ଦେଇ ଯିବାର ସମ୍ଭାବନା ଅଛି ସେହିସବୁ ଅଞ୍ଚଳର ଜିଲ୍ଲା କର୍ତ୍ତ୍ୱପକ୍ଷମାନେ ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ପଠାଇ ଦେଇଛନ୍ତି କୋବିଡ୍ ଯୋଗୁଁ ଶାରିରୀକ ଦୂରତା ନିୟମ ସହ ଆଶ୍ରୟସ୍ଥଳୀ ଓ ରିଲିଫ କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ମାନ ସ୍ଥାପନ କରାଯାଇଛି ପାଣି ଖାଲି କରିବା ପାଇଁ ଜେନେରେଟର ଓ ପମ୍ପସେଟ୍ଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି ବନ୍ୟାପ୍ରବଣ ଅଞ୍ଚଳ ଗୁଡ଼ିକରେ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କୁ ମୁତୟନ କରାଯାଇଛି

ଏହି ତିନିଦିନିଆ ଶିଖର ବୈଠକ ନ୍ନତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେଉଛି

ଏଥିରେ ଭବିଷ୍ୟତ ପାଇଁ ଅକ୍ଷୟ ଶକ୍ତିର ଚୟନ ଏବଂ ନିର୍ମାତା ପ୍ରସ୍ତୁତକର୍ଭା ନିବେଶକ ଏବଂ ଉନ୍କେଷକମାନଙ୍କର ଏକ ତିନିଦିନଆ ସମ୍ମିଳନୀ ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବ

ବାଣିଜ୍ୟ ବୈଠକ ଭାରତ ଓ ମିଆଁମାର ମଧ୍ୟରେ ସପ୍ତମ ଯୁଗ୍ମ ବାଣିଜ୍ୟ କମିଟିର ଭର୍ଚୁଆଲ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି ମିଆଁମାରର ବାଣିଜ୍ୟ ମନ୍ତ୍ରୀ ଡକ୍କର ଥାନ୍ ମାଇଁନ୍ତ୍ ଏବଂ ଭାରତର ବାଣିଜ୍ୟ ଶିକ୍ଷମନ୍ତ୍ରୀ ପୀୟୁଷ ଗୋଏଲ୍ ଏହି ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି ଆଲୋଚନା କାଳରେ ଉଭୟ ପକ୍ଷ ବାଶିଜ୍ୟ ପୁଞ୍ଜିନିବେଶ ବ୍ୟାଙ୍କ୍ ସେବା ଯୋଗାଯୋଗ ଏବଂ ସୀମାବର୍ତ୍ତି ମୌଳିକତାଞ୍ଚାର ଉନ୍ନତୀକରଣ ଆଦି ପ୍ରସଙ୍ଗଗୁଡିକର ସମୀକ୍ଷା କରିଥିଲେ ଉଭୟ ପକ୍ଷ କୋଭିଡ୍ ନାଇଷ୍ଟିନ୍ ଆହ୍ୱାନର ମୁକାବିଲା ନିମନ୍ତେ ପ୍ରସ୍ତତିର ସମୀକ୍ଷାଏବଂ ପାରମ୍ପରିକ ଔଷଧ ସମେତ ଭେଷଜ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି ବୈଠକ କାଳରେ ଶ୍ରୀ ଗୋଏଲ୍ ଭାରତ ଓ ମିଆଁମ୍ୟାର ମଧ୍ୟରେ ଥିବା ଦୂତ ସାଂସ୍କୃତିକ ଓ ବ୍ୟାବସାୟିକ ସମ୍ପର୍କ ଉପରେ ଆଲୋକପାତ କରିବା ସହ ଭାରତର ପଡୋଶୀ ପ୍ରଥମ ଓ ପ୍ରର୍ବାଭିମୁଖୀ ନୀତି ଆଧାରରେ ମିଆଁମାର ସହ ଭାଗିଦାରିକୁ ଦେଶ କିଭଳି ପ୍ରାଥମିକତା ଦେଇଆସୁଛି ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ବାଣିଜ୍ୟ ପୁଞ୍ଜିନିବେଶ ତଥା ତୈଳ ଏବଂ ଗ୍ୟାସ୍ ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ମ୍ୟାମାର ସହିତ ଏହାର ସହଯୋଗ ବୃଦ୍ଧି ପାଇଁ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ଗୋୟଲ କହିଚ୍ଚନ୍ତି ଜୟଶଙ୍କର ଭିଜିଟ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବାହାରିନ୍ ସଂଯୁକ୍ତ ଆରବ ଇମିରେଟ୍ ଓ ସେସେଲ୍ୱକୁ ଛଅଦିନିଆ ଗସ୍ତରେ ଯାଇଛନ୍ତି ତାଙ୍କର ଏହି ଗସ୍ତ କାଳରେ ସେ ସେହିସବୁ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଓ ନେତୃବ୍ଦଙ୍କୁ ସାକ୍ଷାତ୍ କରିବେ ବୈଦେଶିକ ମନ୍ତ୍ରୀ ଭାବେ ବାହାରିନ୍ଙ୍କୁ ଏହା ତାଙ୍କର ପ୍ରଥମ ଗସ୍ତ ବାହାରିନ୍ ପ୍ରିନ୍ବ ଖଲିଫା ବିନ୍ ସଲମନ ଅଲ୍ ଖଲିଫାଙ୍କ ବିୟୋଗରେ ସେ ଭାରତ ସରକାରଙ୍କ ପକ୍ଷର୍ତ ବାହାରିନ୍ ସରକାରଙ୍କ ଶୋକବାର୍ତ୍ତା ଜଣାଇବେ ସେଠାରେ ସେ ବହ୍ର ଆଞ୍ଚଳିକ ଓ ଆନ୍ତର୍ଜାତିକ ବିଷୟ ଉପରେ ଆଲୋଚନା କରିବେ ଆଜି ଓ ଆସନ୍ତାକାଲି ସେ ସଂଯୁକ୍ତ ଆରବ ଏମିରେଟ୍ ଗସ୍ତରେ ରହିବେ ସେଠାରେ ସେ ଶେଖ ଅବଦ୍ୱଲ୍ଲା ବିନ୍ ଜୟେଦ ଅଲ୍ ନାହିୟାଁଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଚୀ ରହିଛି ଉଭୟ ନେତା ଦୁଇଦେଶ ମଧ୍ୟରେ ସହଯୋଗକୁ ଆଗେଇନେବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ବୈଦେଶିକ ମନ୍ତ୍ରୀ ତାଙ୍କର ସେସେଲ୍ ଗସ୍ତ ସମୟରେ ନବନିର୍ବାଚିତ ରାଷ୍ଟ୍ରପତି ୱାବେଲ୍ ରାମକଲାୱାନ୍ଙ୍କୁ ସାକ୍ଷାତ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷର୍ତ ତାଙ୍କ ଅଭିନନ୍ଦନ ବାର୍ତ୍ତା ଜଣାଇବେ